ଏହି ଯୋଜନା ଗ୍ରାମୀଣ ଭାରତରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି

ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ୟାଇ ଇଣ୍ଡିଆନୁ ମଧ୍ୟରେ ମୁକାବିଲା ହେବ

ଏହି ଯୋଜନା ଗ୍ରାମୀଣ ଭାରତରେ ଏକ ବିରାଟ ସକରାତ୍ମକ ପରିବର୍ତ୍ତନ ଆଣିବ

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଜମି ମାଲିକାନା ସତ୍ତ୍ୱ ପ୍ରଦାନ କରାଯାଇଥିବା କେତେକ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ

ଶ୍ରୀ ମୋଦି କହିଛନ୍ତି ଏହି ପଟ୍ଟା ହାସଲକରିବା ପରେ ଗ୍ରାମବାସୀମାନେ ବ୍ୟାଙ୍କ୍ ଋଣ ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ପାଇବାରେ ସମର୍ଥ ହୋଇପାରିବେ ସେ କହିଛନ୍ତି ଏହି ପଦକ୍ଷେପ ଲୋକମାନଙ୍କୁ ସେମାନଙ୍କ ସମ୍ପଭିର ବେଆଇନ୍ ଜବରଦଖଲରୁ ସୁରକ୍ଷା ପ୍ରଦାନ କରିବ କେତେକ ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦେଶର ଗାଁ ଗୁଡ଼ିକରେ ଐତିହାସିକ ପରିବର୍ତ୍ତନ ଆଣିବ ଜମିପଟ୍ଟା ହାସଲ କରିଥିବା ଲକ୍ଷାଧିକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ଆଜି ଦେଶ ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛି ସେ କହିଛନ୍ତି ଗ୍ରାମରେ ଅନେକ ଯୁବକ ଅଛନ୍ତି ଯେଉଁମାନେ କିଛି କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ବାସଗୃହ ନାମରେ ସେମାନଙ୍କୁ ବାସଗୃହ ନାମରେ ସେମାନେ ବ୍ୟାଙ୍କରୁ ଋଣ ପାଇବା ପାଇଁ ନାନାଦି ସମସ୍ୟାରେ ସମ୍ମଖୀନ ହେଉଛନ୍ତି ପ୍ଧାନମନ୍ତ୍ରୀ କହିଛନ୍ତି କ୍ରମିପଟା ଦେଖାଇ ଏବେ ବ୍ୟାଙ୍କରୁ ଋଣ ପାଇବା ସହଜ ହୋଇପାରିବ

ସେ କହିଛନ୍ତି ଯେତେବେଳେ ଜଣଙ୍କ ହାତରେ ଜମିପଟ୍ଟାର ରେକର୍ଡ ଥାଏ ସେତେବେଳେ ସେ ନୂତନ ପୁଞ୍ଜିନିବେଶ କରିବା ପାଇଁ ଆତ୍ମବିଶ୍ୱାସ ଦେଖାଇଥାଏ

ବିରୋଧି ଦଳକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନେ ଦେଶର କୃଷକ ସ୍ୱାବଲମ୍ଘୀ ହେଉ ବୋଲି ଚାହୁଁନାହାନ୍ତି ସେମାନେ କୃଷି କ୍ଷେତ୍ରରେ ଅଣାଯାଉଥିବା ସଂସ୍କାରକୁ ବିରୋଧ କରୁଛନ୍ତି ଚୀନ୍ ଆଲୋଚନା ଏବଂ ରାଜିନାମା ଦ୍ୱାରା ଚୀନ୍ର ଆକ୍ରମଣାତ୍ମକ ବ୍ୟବହାରରେ ପରିବର୍ତ୍ତନ ଘଟିବ ନାହିଁ ଏବଂ ଏକଥାକୁ ଗ୍ରହଣ କରିବାର ସମୟ ଆସିଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକା କହିଛି ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ରବର୍ଟ ଓବ୍ରାଇନ୍ ଚୀନ୍କୁ ଭର୍ସନା କରି କହିଛନ୍ତି ଏହି ଦେଶ ଆକ୍ରମଣାତ୍ମକ କାର୍ଯ୍ୟପନ୍ତା ଦ୍ୱାରା ଅନ୍ୟଦେଶର ସୀମାକୁ ଅକ୍ତିଆର କରୁଥିବା କାର୍ଯ୍ୟକଳାପର ଅଂଶସ୍ୱରୂପ ଭାରତ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣରେଖାଏଲଏସିରେ ବଳପୂର୍ବକ ନିୟନ୍ତ୍ରଣ ପାଇଁ ଉଦ୍ୟମ ଚଳାଇଥିଲା

କ୍ୱାଡ ରାଷ୍ଟ୍ରଗୁଡିକ ପ୍ରତି ବିପଦ ସୃଷ୍ଟି କରୁଥିବା ଚୀନ୍କୁ ପମ୍ପିଓ କଠୋରଭାବେ ସମାଲୋଚନା କରିଚ୍ଛନ୍ତି

ଭାରତ ପ୍ରଶାନ୍ତ କ୍ଷେତ୍ର ଦକ୍ଷିଣ ଚୀନ୍ ସାଗର ଏବଂ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣରେଖା ଅଞ୍ଚଳରେ ଚୀନ୍ ସେନାର ଆକ୍ରମଣାତ୍ମକ କାର୍ଯ୍ୟକଳାପ କାରି ରହିଥିବାବେଳେ କ୍ୱାଡ୍ ରାଷ୍ଟ୍ରଗୁଡିକ ପକ୍ଷରୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନପ୍ରକ୍ରିୟ ଆରମ୍ଭ ହୋଇଥିଲେ ମଧ୍ୟ ବିଜେପି କଂଗ୍ରେସ ଏବଂ ଆରଜେଡି ଭଳି ଦଳଗୁଡିକ ସେମାନଙ୍କର ପ୍ରାର୍ଥତାଲିକା ପ୍ରଦାନ କରିନାହାନ୍ତି ତେବେ ବିଜେପି ଏବଂ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରାର୍ଥ ତାଲିକା ଘୋଷଣା କରିବା ନେଇ ଆଶା କରାଯାଉଛି

ଜେଡିୟୁ ପ୍ରାର୍ଥ୍ୟ ତଥା ପୂର୍ବତନ ମନ୍ତ୍ରୀ ମନୋଜ କୁମାର କୁସୱାଙ୍କୁ ମୁକାଫରପୁର କିଲ୍ଲାର ମଣିପୁର ବିଧାନସଭା କ୍ଷେତ୍ର ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି ତେବେ ଶ୍ରୀ କୁସ୍ଓ୍ୱା କୁଟ୍ନୀ ବିଧାନସଭା ଆସନ ନିମନ୍ତେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ଆସନ ଭାଗବଣ୍ଟା ସମୟରେ ଏହି ଆସନଟି ବିଜେପି ହାତକୁ ଯାଇଛି

ଝାଡଖଣର 'ଦମ୍କା' ଆସନରୁ ପୂର୍ବତନ ମନ୍ତ୍ରୀ ଡକ୍ଟର ଲୁଇସ୍ ମାରାଣ୍ଡିଙ୍କ ନାମ ଥିବାବେଳେ ଛତିଶଗଡର ମାରଓ୍ୱାହି କ୍ଷେତ୍ର ନିମନ୍ତେ ଡକ୍କର ଗ୍ୟୀର ସିଂ ଓଡିଶାର ତିର୍ତ୍ତୋଲ ପାଇଁ ରାଜକିଶୋର ବେହେରା ଓ ବାଲେଶ୍ୱର ସଦରରୁ ମାନସ କୁମାର ଦତ୍ତ ଗୁଜରାଟର 'ଧରି' ଆସନ ପାଇଁ କେଭି କାକଡିଆ ଏବଂ ମଣିପୁର ବିଧାନସଭା ଆସନ ପାଇଁ ଓଇନାମ୍ ଲୁଖୋଇ ସିଂଙ୍କ ନାମକୁ ଘୋଷଣା କରାଯାଇଛି

ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍କାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିଠାରୁ ଦୁଇଦିନିଆ କୁଏତ୍ ଗସ୍ତରେ ଯାଉଛନ୍ତି

ଦୁଇଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ମଜବୁତ କରିବା ପାଇଁ ସେ ନୃତନ ରାଜାଙ୍କୁ ସାକ୍ଷାତ କରିବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦୁଷ୍କର୍ମ ମାମଲାଗୁଡ଼ିକର ତଦନ୍ତ ଦୁଇମାସ ମଧ୍ୟରେ ଶେଷ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପରାମର୍ଶ ଦେଇଛି ମନ୍ତ୍ରଣାଳୟ କହିଛି ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧ ସମ୍ପର୍କିତ ମାମଲାଗୁଡ଼ିକରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବାରେ ପୁଲିସ ବିଫଳ ହେଲେ ସେହି ଘଟଣାର ତଦନ୍ତ କରାଯିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରାଯିବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କାରି ନୂତନ ନିର୍ଦ୍ଦେଶାବଳୀରେ ଯୌନ ନିର୍ଯ୍ୟାତନା ଘଟଣା ଗୁଡ଼ିକର ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଅନୁସାରେ ସଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସୁନିଶ୍ଚିତ କରିବା ପାଇଁ ତଦନ୍ତ ଅନୁଧ୍ୟାନ ବ୍ୟବସ୍ଥା ଉପରେ ନଜର ରଖିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛି ମନ୍ତ୍ରଣାଳୟ କହିଛି ସିଆର୍ପିସି ଅଧୀନରେ କୌଣସି କଣାଶୁଣା ଅପରାଧ ମାମଲାରେ ବାଧ୍ୟତାମୂଳକ ଭାବେ ଏଫ୍ଆଇଆର୍ ପଞ୍ଜୀକରଣ କରାଯିବା ଆବଶ୍ୟକ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଶ୍ୱରେ କୋଭିଡ୍ରୁ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାରେ ଭାରତ ପ୍ରଥମସ୍ଥାନରେ ରହିଛି